ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଲ୍ ଇଣ୍ଡିଆ ସର୍ବାଧକ ସିଏସ୍ଆର୍ ପାଣ୍ଡି ଅନୁଦାନ ବିନିଯୋଗ ହୋଇଥବା ଜଣାପଡିଛି

ତେବେ କବିବର ରାଧାନାଥ ରାୟ ଏହାର ଲେଖକ ବୋଲି ଉଲ୍ଲେଖ ରହିଛି ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ତୁରନ୍ତ ଏହି ଡାଏରୀକୁ ପ୍ରତ୍ୟାହାର କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି

ଶ୍ରୀ ଦାସ ଅର୍ଥନୀତି ଏବଂ ଆଇନରେ ସ୍ନାଭକ ଡିଗ୍ରୀ ହାସଲ କରିଛନ୍ତି ପୂର୍ବରୁ ସେ ସିବିଆଇସିର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ